ଏହି ବନ୍ଦକୁ କଂଗ୍ରେସ ନୈତିକ ସମର୍ଥନ ଦେବ ବୋଲି କହିଛି

ତେବେ ଏହାକୁ ଦୃଷିରେ ରଖ୍ ରାକ୍ୟରେ ଘରୋଇ ବସ ଚଳାଚଳକୁ ବନ୍ଦ ରଖିବା ପାଇଁ ଘରୋଇ ବସ୍ ମାଲିକମାନେ ନିଷ୍ବଭି ନେଇଛନ୍ତି ତେବେ ଏଥିରେ ମୋ ବସ୍ ସେବା ପ୍ରଭାବିତ ହେବ ନାହିଁ

ସେହିପରି ଭାରତ ବନ୍ଦ ପରିପ୍ରେକ୍ଷୀରେ ବୌଦ୍ଧଠାରେ ମଧ୍ଧ ଗାଡ଼ି ଚଳାଚଳ ବନ୍ଦ ରହିଥିବା ଆମ ସମ୍ୟାଦଦାତା ଜଣାଇଛନ୍ତି

ବୈଠକରେ ମନ୍ତୀ କହିଥିଲେ ଯେ ବିଭାଗରେ ବହୁବର୍ଷରୁ ସଂରକ୍ଷିତ ଥିବା ଫଟୋଗ୍ରାଫ୍ ଓ ଚଳଚିତ୍ରଗୁଡ଼ିକୁ ଡିକିଟାଇଜ୍ କରି ଭବିଷ୍ୟତ ପାଇଁ ସୁରକ୍ଷିତ ରଖାଯିବା ଜରୁରି

ଏଥିରେ ରାଜ୍ୟ ସରକାରଙ୍କ ସମସ୍ତ ଜନହିତକର ଯୋଜନା ସଫଳତାର ଆଲେଖ୍ୟ ଓ ମୁଖ୍ୟ ଖବରଗୁଡ଼ିକ ପ୍ରସାରିତ ହେବ

ଗଞାମର ଛତୁ ଉପାଦକ ସଂଘ ଓ ଫୂଲଚାଷୀ ସଂଘ ଏଥିରେ ଅଂଶଗ୍ରହଣ କରିଛନ୍ତି

ସ୍ଥାନୀୟ ବୀର ସୁରେନ୍ର ସାଏ ଷ୍ଟାଡିୟମ୍ରେ ଘରୋଇ ସିକ୍କିମ୍ ବିପକ୍ଷରେ ଗତକାଲି ସମାପ୍ତ ହୋଇଥିବା ସିକେ ନାୟୁଡୁ ଟ୍ରଫି ମ୍ୟାଚ୍ରେ ସିକ୍କିମ ବିପକ୍ଷରେ ଓଡ଼ିଶା ଇନିଂସ ବିଜୟ ହାସଲ କରିଛି